ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ସକାଳୁ ବର୍ଷା କମିବା ପରେ ବିଭନୁ ପୋଲ ଉପରେ ପ୍ରବାହିତ ହେଉଥିବା ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି କେବଳ ପୋଟେରୁ ପୋଲ ଉପରେ ଜଳ ପ୍ରବାହିତ ହେଉଛି

ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ପ୍ରକାଶ କରିଛନ୍ତି

ତେଣୁ ଆକି ଚିତ୍ରକୋଣ୍ଡା ଜଳଭଣ୍ତାରରେ ଚାରୋଟି ଗେଟ୍ ଖୋଲା ଯାଇଛି

ଲଗାଶ ବର୍ଷା ଫଳରେ ଜିଲ୍ଲାର ତଳିଆ ଅଞ୍ଞଳରେ ବର୍ଷା ଜଳ କମି ରହିବା ସହିତ ଅଧିକାଂଶ ଚାଷଜମି ପାଶିରେ ବୁଡ଼ି ରହିଛି

ଏହି ଅବସରରେ ରାଜ୍ୟର ବିଭିନ୍ନ ମସ୍ଜିଦ୍ରେ ନମାଜ ପାଠ ଓ ସ୍ୱତନ୍ତ କାର୍ଯ୍ୟକ୍ରମ ଅନୁଷ୍ଷିତ ହୋଇଛି